ହାଇକୋର୍ଟ ଟିକାକରଣ ଓଡ଼ିଶା ହାଇକୋର୍ଟ ପରିସରରେ ଆକିଠାରୁ ଟିକାଦାନ କାର୍ଯ୍ୟକ୍ରମ ଆର ହୋଇଛି

ବିଭିନ୍ଦ ବର୍ଗର ଲୋକଙ୍କ ମଧ୍ଧରେ ଟିକା ନେବାପାଇଁ ଆଗ୍ରହ ପ୍ରକାଶ ପାଉଛି

କରୋନା ଇଣ୍ଡିଆ ଦେଶରେ ଦିନକୁଦିନ ପୁଶି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି

ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

ଆସନ୍ତା ଦୁଇଦିନ ଧରି ଉତ୍ତର ଏବଂ ଉପକୃଳ ଓଡ଼ିଶାର ବିଭିନୃ କିଲ୍ଲାରେ କୁହୁଡ଼ି ଦୃଶ୍ୟମାନ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ ଆକଳନ କରିଛି